ଅନ୍ୟପକ୍ଷରେ ବରଗଡ କଟକ ବଲାଙ୍ଗୀର ଗକପତି କକ୍ଷମାଳ ଓ ମୟରଭଞ୍ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି

କଳା ବାଶିଜ୍ୟ ଓ ବିଙ୍କାନରେ ପ୍ରଥମ ସ୍ଚାନରେ ରେଭେନ୍ସା କନିଷ୍ ମହାବିଦ୍ୟାଳୟ ରହିଛି

ସେହିପରି ନିରାଶ୍ରୟ ଗରିବଙ୍କୁ ସାହାଯ୍ୟ ପ୍ରଦାନ କରାଯାଉଛି